ସହାୟତା ବ୍ୟବସ୍ଚାକୁ ସୁଦୃଢ କରିବାରେ ଏହି ଟିମ୍ କାର୍ଯ୍ୟ କରିବେ ବୋଲି ଜଶାପଡିଛି ଆଳି ପୋଲିସ ଡିଜି ଶ୍ରୀ ଅଭୟ ମଧ୍ଧ ଗଞ୍ଞାମ ଜିଲ୍ଲା ଗସ୍ତ କରି ପରିସ୍ରିତିର ସମୀକ୍ଷା କରିଛନ୍ତି

ତେବେ କରୋନା ସଂକ୍ରମଣ ପରିସ୍ଥିତିକୁ ଦୂଷ୍ଟିରେ ରଖ୍ ସବୁ କିଛି ସୁରୁଖୁରରେ କରିବା ଲାଗି ଆଜି ରଥକାମରେ ନିୟୋଜିତ ସେବାୟତମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି

ବିଦେଶରେ ଥିବା ଓଡିଆ ମାନେ ମଧ୍ଧ ଏ ଦିଗରେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି

ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସଂଗରୋଧ କେଦ୍ରରେ ରହିବାକୁ ଦିଆଯାଉଛି

ଏମାନଙ୍କୁ ଜିଲ୍ଲାର ବିଭିନ୍ନ ଅସ୍କାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଙ୍ଗରୋଧରେ ରଖାଯାଇଛି